ଏ ଦିଗରେ ଡାକ୍ତର ସେବିକା ଓ ପୌର କର୍ମଚାରୀଙ୍କର କାର୍ଯ୍ୟର ସେ ଭ୍ୟସୀ ପ୍ରଶଂସା କରିଛନ୍ତି

ଜନସାଧାରଣ କିଭଳି ସୁସ୍ଥ ରହିପାରିବେ ସେଥିପାଇଁ ଯଥା ସମ୍ଭବ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ମୋଦୀ ଆଜି ଅନେକଗୁଡ଼ିଏ ଟ୍ୱିଟ୍ରେ କହିଛନ୍ତି

ସମସ୍ତେ ସୁସ୍ଥ ରୁହନ୍ତୁ ଏବଂ ଯେଉଁମାନଙ୍କଠାରେ ଏହି ରୋଗର ଲକ୍ଷ୍ୟଣ ପରିଲକ୍ଷିତ ହେଉଛି ସେମାନେ ଯେପରି ଉପଯୁକ୍ତ ଚିକିତ୍ସା ସୁବିଧା ପାଇପାରିବେ ସେଥିପାଇଁ ସରକାର ସବୁବେଳେ ତତ୍ପର ଓ ପ୍ରତିଶ୍ରତିବଦ୍ଧ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଦେଶର ପ୍ରତିଟି ନାଗରିକ ଏଭଳି ପରିସ୍ଥିତିରେ ଏକଜୁଟ୍ ହୋଇ ଯେପରି ଏହି ରୋଗ ବିରୁଦ୍ଧରେ ସଂଗ୍ରାମ ଚଳାଇଛନ୍ତି ତାହା ରାଷ୍ଟ୍ରବାଦର ଦୂଢ଼ ଭାବନାକୁ ପ୍ରତିଫଳିତ କରୁଛି ସେ ଆହୁରି କହିଛନ୍ତି ଅନାବଶ୍ୟକ ଯାତ୍ରାରୁ ବିରତ ରହିବା ଏବଂ ସାମାଜିକ ସମାବେଶକ୍ତ ସୀମିତ କରିବା ସ୍ୱାଗତ ଯୋଗ୍ୟ ପଦକ୍ଷେପ

ଆର୍ଏସ୍ କରୋନା କରୋନା ଭୂତାଣୁ ସଂକ୍ରମଣ ବିପତ୍ତିକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ସଂସ୍ଥା ଓ ରେଳବାଇ ଟିକେଟ୍ ବାତିଲ ଫିସ୍ ଛାଡ଼ କରିବା ପାଇଁ ସିପିଆଇଏମ୍ର ଜଣେ ସଦସ୍ୟ ରାଜ୍ୟସଭାରେ ସରକାରଙ୍କ କହିଛନ୍ତି ଆକି ଶ୍ୱନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ଏଲାମାରାନ କରିମ୍ ଏହି ଭୂତାଣ୍ର ବ୍ୟାପିବାକ୍ର ନେଇ ଉଦବେଗ ପ୍ରକାଶ କରିବା ସହ କରୋନା ଜନସାଧାରଣଙ୍କ ସ୍ୱାଭାବିକ ଜୀବନଯାତ୍ରାକୁ ବହୁମାତ୍ରାରେ ବ୍ୟାହତ କରିଛି ବୋଲି କହିଛନ୍ତି ଏହି ପ୍ରସଙ୍ଗର ପ୍ରତିକ୍ରିୟାରେ ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡ଼ୁ ଏହା ବିଚାର ଯୋଗ୍ୟ ବୋଲି ମତ ଦେଇଛନ୍ତି ଏହି ପରାମର୍ଶର ତର୍କମା ପାଇଁ ସେ ସରକାରଙ୍କୁ କହିଛନ୍ତି ଇତିମଧ୍ୟରେ ରାଜ୍ୟସଭାର ବହୁ ସଦସ୍ୟ ଆଜି କରୋନା ଭୂତାଣୁ ବ୍ୟାପିବାକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଏହାକୁ ନିୟନ୍ତିତ କରିବା ପାଇଁ ଫଳପ୍ରଦ ପଦକ୍ଷେପ ନେବାକୁ ସରକାରଙ୍କୁ କହିଛନ୍ତି ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟସଭାକୁ ମ୍ବଲତବୀ କରିଦବା ପାଇଁ ଏଆଇଏଡିଏମ୍କେ ସଦସ୍ୟ ଏସ୍ଆର୍ ବାଲସୁବ୍ରମନ୍ୟନ୍ ଦୂଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ଏହି ପ୍ରସଙ୍ଗ ଉହ୍ଚାପନ କରି ଆଇପିଏଲ୍ ଟୁର୍ଷ୍ଣାମେଣ୍ଟକୁ ବାତିଲ କରିବା ପାଇଁ ମଧ୍ୟ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ତୃଶମୂଳ କଂଗ୍ରେସ ସଦସ୍ୟ ଡେରିକ୍ ଓବ୍ରାଇନ୍ ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାଂସଦମାନେ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରଚାର କରିବା ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି ବିଜେଡ଼ି ସଦସ୍ୟ ଡକ୍କର ସସ୍କିତ ପାତ୍ର ବ୍ୟାଙ୍କ୍ ଏଟିଏମ୍ଗୁଡ଼ିକର ବିଶୋଧନ କରାଯିବା ସହିତ ବିମାନ ବନ୍ଦରର ଘରୋଇ ଟର୍ମିନାଲ୍ଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ଭୂତାଣୁ ଯାଞ୍ଚ କେନ୍ଦ୍ର ସ୍ଥାପନ କରିବା ପାଇଁ ପରାମର୍ଶ ଦେଇଛନ୍ତି ବିଜେପିର ଡକ୍ଟର ବିକାଶ ମହାତ୍କେ ଗୁଜବକୁ ନେଇ ସତର୍କ ରହିବାକୁ ମତ ଦେଇଛନ୍ତି ସେ କହିଛନ୍ତି କୁକୁଡ଼ା ମାଂସ ଖାଇବା ଦ୍ୱାରା ଭତାଣୁ ବ୍ୟାପିବାର କୌଣସି କାରଣ ନାହିଁ ସଦସ୍ୟମାନଙ୍କର ଉଦବେଗରେ ପ୍ରତିକ୍ରିୟା ପ୍ରକାଶ କରି ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ଗୁଜବରେ ବିଶ୍ୱାସ ନ କରି ସତର୍କତା ମୂଳକ ଅଭ୍ୟାସ ଆପଣେଇବା ପାଇଁ ଜନସାଧାରଣଙ୍କ ପରାମର୍ଶ ଦେଇଛନ୍ତି

ଭାରତୀୟମାନଙ୍କ ସ୍ଥାନାନ୍ତରଣରେ ସହଯୋଗ ପାଇଁ ବୈଦେଶିକ ମନ୍ତ୍ରୀ ଇରାନ୍ କର୍ତ୍ତୃପକ୍ଷଙ୍କୁ ଧନ୍ୟବାନ ଜଣାଇଛନ୍ତି ଇତିମଧ୍ୟରେ ପ୍ରତିରକ୍ଷା ମୁଖପାତ୍ର ସୋନ୍ଧିତ୍ ଘୋଷ କହିଛନ୍ତି ଏଥିପାଇଁ ଧାର୍ଯ୍ୟ ପଦ୍ଧତି ଅନୁସାରେ ସେହି ବ୍ୟକ୍ତିମାନଙ୍କର ପ୍ରାରୟିକ ଯାଞ୍ଚ ବିମାନବନ୍ଦରଠାରେ କରାଯାଇଥିଲା ଏହାପରେ ସେମାନଙ୍କୁ ସେନାବାହିନୀ ଓ୍ବେଲ୍ନେସ୍ ସେଣ୍ଟରକୁ ନିଆଯାଇଥିଲା ବିଦେଶରୁ ଆସିଥିବା ଭାରତୀୟ ନାଗରିକମାନଙ୍କୁ ପୃଥକ୍ କରି ରଖିବା ଓ ସେମାନଙ୍କୁ ଆବଶ୍ୟକ ଡାକ୍ତରୀ ଚିକିତ୍ସା ଯୋଗାଇବା ଲାଗି ସେନାବାହିନୀ ସଂପୂର୍ଣ୍ଣ ପ୍ରସ୍ତୁତ ଥିବାର ଜଣାଇଛି ହେଲ୍ଥ ମିନିଷ୍ଟ୍ରି ଆଡଭାଇଜରୀ ଯେଉଁ ଲୋକମାନେ କରୋନା ଭୂତାଶୁରେ ସଂକ୍ରମିତ ହୋଇଥିବାର ନିଶ୍ଚିତ ହୋଇଛି ସେମାନେ ନିଜ ଘରେ କିଭଳି ପୃଥକ ଭାବେ ରହି ଅନ୍ୟମାନଙ୍କୁ ଭୂତାଣୁ ସଂକ୍ରମଣରୁ ରକ୍ଷା କରିପାରିବେ ସେ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ କାରି କରିଛି ଯେଉଁମାନେ ଭୂତାଣୁରେ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯିବ ସେମାନଙ୍କୁ ତୁରନ୍ତ ଏଥିପାଇଁ ଉଦ୍ଦିଷ୍ଟ ହସ୍କିଟାଲ୍ଗୁଡ଼ିକରେ ଅଲଗା ରଖାଯିବ ଅଲଗା କରି ହୋଇ ରହିଥିବା ଲୋକମାନଙ୍କୁ ଉତ୍ତମ ବାୟୁ ଚଳାଚଳ କରୁଥିବା ପୃଥକ ପୃଥକ କୋଠରୀରେ ରଖାଯିବାକୁ ପରାମର୍ଶ ଦିଆଯାଇଛି

ଏମ୍ପି ଆସେମ୍କି ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ ବିଧାନସଭାରେ ଆସନ୍ତାକାଲି ସଂଖ୍ୟାଗରିଷତା ପ୍ରମାଣ ପାଇଁ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ସାନି ନିର୍ଦ୍ଦେଶ ଦେଇଛନ୍ତି

ଆର୍ବିଆଇ ଗଭର୍ଣ୍ଣର ପ୍ରେସ୍ ମିଟ୍ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଭର୍ଷର ଶକ୍ତିକାନ୍ତ ଦାସ କହିଛନ୍ତି ୟେସ୍ ବ୍ୟାଙ୍କ୍ର ପ୍ରନଃ ବିନ୍ୟାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗରେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଛି ୟେସ୍ ବ୍ୟାଙ୍କ୍ର ପ୍ରନଃ ବିନ୍ୟାସ ଯୋଜନା ଏବଂ କରୋନା ଭତାଣୁ ସଂକ୍ରମଣର ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ଦାସ ଆଜି ମ୍ରମ୍ୟାଇ ସ୍ଥିତ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ମ୍ରଖ୍ୟାଳୟରେ ଆୟୋଜିତ ଏକ ଜର୍ରରି ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି ଗଣମାଧ୍ୟମକ୍ତ ସମ୍ଭୋଧନ କରି ଦେଶର ଅଗ୍ରଣୀ ବ୍ୟାଙ୍କ୍ର ଗଭର୍ଷର କହିଛନ୍ତି ୟେସ୍ ବ୍ୟାଙ୍କ୍ର ଜମାକାରୀଙ୍କ ଅର୍ଥ ସମ୍ପର୍ଣ୍ଣ ସୁରକ୍ଷିତ ଅଛି ପୁନଃ ବିନ୍ୟାସ ଯୋଜନା ସମ୍ପର୍କରେ ପୁଙ୍ଗାନୁପୁଙ୍ଗ ତଥ୍ୟ ପ୍ରଦାନ କରି ଗଭର୍ଷର କହିଛନ୍ତି ଗ୍ରାହକମାନେ ବ୍ୟତୀବ୍ୟସ୍ତ ହେବାର କୌଣସି କାରଣ ନାହିଁ ଏବଂ ତରବରିଆ ଭାବେ ବ୍ୟାଙ୍କ୍ରୁ ଟଙ୍କା ଉଠାଇ ନେବାର ମଧ୍ୟ ଆବଶ୍ୟକତା ନାହିଁ ସେ ଆହୁରି କହିଛନ୍ତି ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସୁସ୍ଥ ଏବଂ ସୁରକ୍ଷିତ

ଶ୍ରୀ ଦାସ ଆହୁରି କହିଛନ୍ତି ଏହି ବିଶ୍ୱସନୀୟ ଓ ଦୀର୍ଘସ୍ଥାୟୀ ପୁନରୁଦ୍ଧାର ଯୋଜନା ଦ୍ୱାରା ୟେସ୍ ବ୍ୟାଙ୍କ୍ର ପରିସ୍ଥିତି ଅପରିବର୍ତ୍ତିତ ରହିବ

ସେ କହିଛନ୍ତି ଭାରତ ଏହି ମହାମାରୀରୁ ମୁକ୍ତ ନୁହେଁ ଏବଂ ବର୍ତ୍ତମାନ ଘରୋଇ ଅର୍ଥନୀତି ଏକ ଅପେକ୍ଷାକୃତ ସୁବିଧା ସ୍ଥିତିରେ ରହିଛି ତେବେ ଏହି ଭୟାବହତା ଭୂତାଣୁ ସଂକ୍ରମଣର ପ୍ରଭାବକୁ ଦୃଷ୍ଟିରେ ରଖି ସତର୍କତାର ସହିତ ସମସ୍ତ କାର୍ଯ୍ୟାନ୍ୟନ ନୀତିକୁ ପ୍ରଣୟନ କରିବାର ଆବଶ୍ୟକତା ରହିଛି

ବାଚନିକ ଭୋଟ୍ରେ ଏହି ବିଲ୍ ଗୃହିତ ହୋଇଥିଲା ଏ ସମ୍ପର୍କିତ ଆଲୋଚନାର ଉତ୍ତର ଦେଇ ମାନବ ସମ୍ଭଳ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି ସଂସ୍କୃତ ସାହିତ୍ୟର ଏକ ଅନନ୍ୟ ପରିଚୟ ରହିଛି ଏବଂ ଭାରତୀୟ ପରମ୍ପରାର ଏହା ସର୍ବବୃହତ ସମ୍ପର୍ତି